କଳିଙ୍ଗର ସାଧବପୁଅମାନେ ଅତୀତରେ ବାଲି ସୁମାତ୍ରାକୁ ବଶିକ କରିବାକୁ ଯାଉଥିଲେ

ଏହି ଅବସରରେ ବାଲିଯାତ୍ରା ସ୍କରଶିକା ଉନ୍କୋଚନ କରାଯିବା ସହ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ପ୍ରଦର୍ଶନ କରାଯାଇଥିଲା

ଗତକାଲି ଦୁର୍ଘଟଣାଗ୍ରସ୍ତ ବସ୍ଟିକୁ କ୍ରେନ୍ ସାହାଯ୍ୟରେ ନଦୀଶଯ୍ୟାରୁ ଉଠାଯାଇଛି

ରାଜ୍ୟପାଳ ଛାତ୍ରଛାତ୍ରୀମାନେ ଗୁଶାମ୍କ ଓ ମୂଲ୍ୟବୋଧଭିଭିକ ଶିକ୍ଷା ଆହରଣ କରି ସମାଜ ଓ ଦେଶର ସ୍ବନାଗରିକ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପରାମର୍ଶ ଦେଇଛନ୍ତି

ଏହି ଅବସରେ ବିଦ୍ୟାଳୟର ପ୍ରତିଷାତା ରାସବିହାରୀ ନାୟକଙ୍ଙ ପ୍ରତିମର୍ଭିକ୍ ରାକ୍ୟପାଳ ଉନ୍କୋଚନ କରିଥିଲେ

କୋଇଲା ଉଉୋଳନ ପାଇଁ ବ୍ଲାଷ୍ଟିଂ କରାଯାଉଥିଲା